ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଛି ଏହା ପୂର୍ବରୁ ବିଭିନ୍ନ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଥିଲେ ଉଭୟ ରାକ୍ୟର ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ତ୍ୱରାନ୍ଧିତ ହୋଇଛି ତ୍ତୀୟ ପର୍ଯ୍ୟାୟରେ କେରଳ ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ନିଆଯିବ

ଆସାମରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯାଉଛି ରାଜ୍ୟରେ ତିନୋଟି ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି

ଅନ୍ୟ ପକ୍ଷରେ କଂଗ୍ରେସ ବାମପନ୍ତ୍ରୀ ଦଳ ଓ ସେମାନଙ୍କର ମିତ୍ର ଦଳ ଇଣ୍ଡିଆନ୍ ସେକୁଲାର୍ ଫ୍ରଣ୍ଟ୍ ସଂଯୁକ୍ତ ମୋର୍ଚ୍ଚା ଅଧୀନରେ ନିର୍ବାଚନ ଲଢୁଛନ୍ତି

ତୂତୀୟ ପର୍ଯ୍ୟାୟରେ କେରଳ ତାମିଲନାଡୁ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯିବ

ତୃତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର କନ୍ୟାକୁମାରୀ ଲୋକସଭା ଉପ ନିର୍ବାଚନ ଓ କେରଳର ମାଲାପୁରମ୍ ଲୋକସଭା ଉପ ନିର୍ବାଚନ ପାଇଁ ଭୋଟ ନିଆଯିବ

ଇତିମଧ୍ୟରେ ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବା ପରେ ପ୍ରାର୍ଥୀମାନଙ୍କର ସଂଖ୍ୟା ସ୍କଷ୍ଟ ହୋଇଯାଇଛି ବିଭିନ୍ନ ରାଜନୈତିକ ଦଳର ବଡ଼ବଡ଼ ନେତାମାନେ ଚତ୍ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି ଆସନ୍ତାକାଲି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ କରାଯିବ

ନଡ୍ଡା ଆସାମ ବିଜେପି ସଭାପତି ଜେପି ନଡ୍ରା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜର ସବୁବର୍ଗର ଲୋକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛନ୍ତି ଆସାମର ବିଳାସୀପଡ଼ା ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଭିନ୍ନ ବିକାଶ ମଳକ ଯୋଜନାରୁ ସମାଜର ସବୁବର୍ଗର ଲୋକମାନେ ଉପକୃତ ହୋଇଛନ୍ତି କଂଗ୍ରେସର ସମାଲୋଚନା କରି ସେ କହିଛନ୍ତି ଯେଉଁମାନେ ଆସାମର ଚା' କୁ ବଦନାମ କରିବାକୁ ପ୍ରୟାସ କରୁଥିଲେ କଂଗ୍ରେସ ସେମାନଙ୍କୁ ସମର୍ଥନ କରିଥିଲା ରାଜ୍ୟର ସର୍ବାଙ୍ଗିନ ବିକାଶ ପାଇଁ ବିଜେପିକୁ ଭୋଟ ଦେବା ଲାଗି ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପାର୍ଟି ନେତା ପରିମଲ ଶୁକ୍ଳ ବୈଦଙ୍କ ପାଇଁ ଢୋଲାଇଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍କୁତି ଇରାନୀ ମଧ୍ୟ ତଳିଆ ଆସାମରେ ଅନେକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ଅନ୍ୟପକ୍ଷରେ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇବାରେ ଲାଗିଛି

ମହାରାଷ୍ଟ୍ର ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ଛତିଶଗଡ ଓ ତାମିଲନାଡ଼ୁ ଭଳି ରାଜ୍ୟରେ ସଦ୍ୟ ସଂକ୍ମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ମହାରାଷ୍ଟ୍ରରେ କରୋନା ସଂକ୍ରମିତମାନଙ୍କ ପାଇଁ ଅକ୍ସିକ୍ଜେନ୍ର ଯଥେଷ୍ଟ ଆବଶ୍ୟକତା ଦେଖାଦେଇଛି ହସ୍କିଟାଲ୍ ଗୁଡ଼ିକୁ ଯେପରି ଅଧିକ ପରିମାଣରେ ଅକ୍ଟିଜେନ୍ ଯୋଗାଇ ଦିଆଯିବ ତାହା ରାଜ୍ୟ ସରକାର ନିଶ୍ଚିତ କରିବେ

ଶ୍ରୀ ସିଂହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଡାକ୍ତରମାନେ ସଫଳତାର ସହ ବାଇପାସ୍ ଅସ୍ତ୍ରୋପ୍ରଚାର କରିଥିବାରୁ ଶ୍ରୀ ସିଂହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ମହା ଦୀପାଳି ଚୌହାନ ମହାରାଷ୍ଟ୍ର ସରକାର ରାଜ୍ୟର ଜଙ୍ଗଲ ଅଫିସର ଦୀପାଳି ଚୌହାନଙ୍କ ଆତ୍ମହତ୍ୟା ଘଟଣାରେ ମେଲଘାଟ ସଂରକ୍ଷିତ ଜଙ୍ଗଲ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଯଶୋମତୀ ଠାକୁର ମୁଖ୍ୟମନ୍ତ୍ରୀ ଉଧବ ଠାକରେଙ୍କୁ ଆଜି ଅପରାହୁରେ ସାକ୍ଷାତ କରି ଅପରାଧିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍କାରକପତ୍ରରେ ସେ କହିଛନ୍ତି ସମ୍ପୁକ୍ତ ଅଫିସର ଯଦି ଠିକ୍ ସମୟରେ ବିନୋଦ ଶିବକୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ତେବେ ସେହି ମହିଳା ଜଙ୍ଗଲ ଅଧିକାରୀଙ୍କ ଜୀବନ ରକ୍ଷା କରାଯାଇ ପାରିଥାନ୍ତା ଦୀପାଳି ଚୌହାନଙ୍କ ଉପରିସ୍ଥ ଅଫିସରମାନେ ତାଙ୍କ ଅଭିଯୋଗକୁ ଉପେକ୍ଷା କରିଥିବାରୁ ମନ୍ତ୍ରୀ ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି କଙ୍ଗଲ ଅଧିକାରୀ ଦୀପାଳି ଚୌହାନ ଗତ ସପ୍ତାହରେ ତାଙ୍କର ସର୍ଭିସ୍ ରିଭଲଭର୍ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ